ଧାନଚାଷର ଆର ଚାଷ କାର୍ଯ୍ୟ କିପରି ଭଲ ଭାବରେ ହୋଇପାରିବ ସେ ନେଇ ପ୍ରକୃତିର ଉପାସନା ହେଉଛି ଏହି ପର୍ବର ଉଦ୍ଦେଶ୍ୟ

ଏହି ପର୍ବ ଉପଲକ୍ଷେ ଆଦିବାସୀ ପାରଖ୍ରିକ ରୀତିନୀତ ଅନୁସାରେ ନୂତ୍ୟ ଓ ଗୀତ ପରିବେଷଣ କରାଯାଇଥାଏ

କଟକ ଏସଡିଜିଏମ୍ କୋର୍ଟ ମୋକିମଙ୍କ ସମେତ ଗିରଫ ଅନ୍ୟ ବ୍ୟକ୍ତିମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି

ଧନିଚାକୁ ସବୁଜ ସାରଭାବେ ଧାନଚାଷରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ

ଫସଲ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକର ବାଇଶିମୌଜା ଅନ୍ତର୍ଗତ ଛଅଟି ପଞାୟତର ବହୁ ଚାଷଜମିରୁ ବନ୍ୟାଜଳ ଏପର୍ଯ୍ୟନ୍ତ ନିଷାସିତ ହୋଇପାରି ନଥିବାରୁ ଚାଷୀମାନଙ୍କ ମଧ୍ଧରେ ଅସନ୍ତୋଷ ପ୍ରକାଶ ପାଇଛି

ପ୍ରଧାନମନ୍ତୀ ନରେନ୍ଦ ମୋଦି ଗଶେଶପ୍ରଜା ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ମହାରାଷ୍ଟର ତାମିଲନାଡୁ ଗୁଜରାଟରେ ଏହା ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ନେପାଳ ସମେତ ଅନ୍ୟ କେତେକ ଦେଶରେ ମଧ୍ଧ ଗଣେଶଙ୍କ ପୂକା କରାଯାଇଥାଏ

ଆଜି ବସିଥିବା ସ୍ୱତନ୍ତ ନୂଆଖାଇଁ ହାଟରୁ କିଶାକିଶିରେ ଲାଗିଛନ୍ତି ଲୋକେ

ଚୋରାଚାଲାଣ ହେଉଥିବା ବେଳେ କଷ୍ଟମସ୍ ବିଭାଗ ଅଧିକାରୀ ଏହାକୁ ଜବତ କରିଛନ୍ତି

କରାଯାଉଛି ସେହିପର ଡେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ନିକଟବର୍ଭୀ ଭାଲୁମୁଖା ବସ୍ତି ଛକଠାରେ ଆକି ଅପରାହରେ ଏକ ଟ୍ରକ ଓ ବାଇକ୍ ମଧରେ ଧକୁ

ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ସ୍ପୁତ୍ରରୁ ଜଣାପଡିଛି

ତେବେ ବର୍ତମାନ ମଧ ତାଙ୍କର ପରିସ୍ତିତି ଉଦ୍ବେଗଜନକ ହୋଇ ରହିଛି